ଭୁବନେଶ୍ୱରଠାରେ ଆୟୋକିତ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଅସମାନତାଠାରୁ ବଞାଇବାର ସମୟ ଉପନିତ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି

ସାମୁଦ୍ରିକ ଝଡ଼ ଫନି ଦ୍ୱାରା ରାକ୍ୟରେ ଏମ୍ ଏସ୍ ଏମ୍ଇ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଥିବା ଦୂଷ୍ଟିରୁ ଏହାର ଷତିଭରଣା ଲାଗି କେନ୍ଦ୍ର ସରକାର ତୁରନ୍ତ ଏକ ସ୍ୱତନ୍ତ ପ୍ୟାକେଜ୍ ଘୋଷଣା କରିବାକୁ କ୍ୟାପଟେନ୍ ମିଶ୍ର ଦାବି କରିଛନ୍ତି

ସେହିଭଳି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଅବସରରେ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ହାର୍ଦିକ ଶୁଭେଛା ଜଣାଇବା ସହ ସେମାନଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି

ଯୁବପିତ୍ତି ସମ୍ପର୍କୀତ ସାଂସ୍କୃତି ଓ ଆଇନ୍ ସମ୍ୟନ୍ଧୀୟ ବିଷୟଗୁଡ଼ିକ ବାବଦରେ ଆଲୋଚନା କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଚଳିତ ବର୍ଷର ଏହି ଦିବସର ବାର୍ଭା ରହିଛି ଶିକ୍ଷାର ରୂପାନ୍ତରଣ ବା ଟ୍ରାନ୍ୱଫର୍ମିଂ ଏଜୁକେସନ୍

ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଚାନରେ ବର୍ଷା ଆର ହୋଇଯାଇଛି